ଶିଶୁମାନଙ୍କ ଉପରେ ଯୌନ ନିର୍ଯାତନା ପାଇଁ ଏହି ବିଲ୍ରେ ଦଣ୍ଡମିଆଦ ବୃଦ୍ଧି ସହିତ ମୃତ୍ୟୁ ଦଣ୍ଡର ମଧ୍ୟ ବ୍ୟବସ୍ଥା ରହିଛି

ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ବ୍ୟକ୍ତିକ୍ତ ଦଶ୍ଚର ପରିମାଣ ବୃଦ୍ଧି ସହିତ ମୃତ୍ୟ ଦଣ୍ଡ ମିଳିବା ପର୍ଯ୍ୟନ୍ତ ଏହି ବିଲ୍ରେ ବ୍ୟବସ୍ଥା ରହିଛି ଶିଶୁମାନଙ୍କୁ ଅଶ୍ଳୀଳ ଚିତ୍ର କିମ୍ବା ଭିଡ଼ିଓ ପାଇଁ ବ୍ୟବହାରକୁ ଅଙ୍କୁଶ ଲଗାଇବା ସକାଶେ ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନଙ୍କୁ ପାଞ୍ଚ ବର୍ଷ କାରାଦଣ୍ଡ ଓ ଜରିମାନାର ମଧ୍ୟ ବ୍ୟବସ୍ଥା କରାଯାଇଛି

ଶ୍ରୀ ରେଡ୍ରୀ କହିଛନ୍ତି କେନ୍ଦ୍ର ସରକାର ବିକାଶ କ୍ଷେତ୍ରରେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଏଥିମଧ୍ୟରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଡ଼କ ନିର୍ମାଣ ମୋବାଇଲ୍ ଟାୱାର୍ ସ୍ଥାପନା ବ୍ୟାଙ୍କ୍ ଓ ଡାକଘର ନେଟ୍ୱାର୍କର ବିସ୍ତାର ସ୍ୱାସ୍ଥ୍ୟ ଓ ଶିକ୍ଷା ସ୍ତବିଧା ଯୋଗାଇବା ଆଦି ଅନ୍ତର୍ଭୁକ୍ତ

ରାଜ୍ୟସଭାରେ ଏ ସଂପର୍କୀତ ଅତିରିକ୍ତ ପ୍ରଶ୍ୱର ଉତ୍ତର ଦେଇ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଆନ୍ତର୍ଜାତିକ ସୀମାରେ ସୀମାସୁରକ୍ଷା ବାହିନୀ ମୁତୟନ ସୀମା ପ୍ରାଚୀର ନିର୍ମାଣ ଉତ୍କଳ ଆଲୋକ ବ୍ୟବସ୍ଥା ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପଇଁତରା ବ୍ୟବସ୍ଥା ଆଦି ଏହାର ଅନ୍ତର୍ଭୁକ୍ତ

ମନ୍ତ୍ରୀ କହିଚ୍ଚନ୍ତି ଭାରତ ଚୀନ୍ ଭାରତ ନେପାଳ ଭାରତ ଭୁଟାନ୍ ଓ ଭାରତ ମ୍ୟାମାର୍ ସୀମାରେ ବାଡ଼ ସ୍ଥାପନ ପାଇଁ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ ଏଲ୍ଏସ୍ ତ୍ରିପଲ୍ ତଲାକ୍ ଲୋକସଭାରେ ଆକି ତିନି ତଲାକ୍ ସଂକ୍ରାନ୍ତ ବିଲ୍ ଉପରେ ବିଚାର ଆଲୋଚନା କରାଯିବାର ସମ୍ଭାବନା ରହିଛି

ତିନି ତଲାକ୍କୁ ତୁରନ୍ତ ଅସିଦ୍ଧ ଏବଂ ବେଆଇନ୍ କରିବାକୁ ଘୋଷଣା କରିବା ନିମନ୍ତେ ବିଲ୍ରେ ପ୍ରସ୍ତାବ ରହିଛି

ଏଚ୍ସି ନକ୍ସଲ୍ ପ୍ରଣେ ପୁଲିସ୍ ବମ୍ବେ ହାଇକୋର୍ଟ ସମ୍ପଖରେ ଦାବି କରିଛି ଯେ ସାମାଜିକ କର୍ମୀ ଗୌତମ ନାଭଲାଖା ଏବଂ ସେ ସାମିଲ ଥିବା ନକ୍କଲ ସଂଗଠନ ଗୁଡ଼ିକର କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଏବଂ ହିଜ୍ବୁଲ୍ ମୁଜାହିଦ୍ଦିନ୍ ସହିତ ଅତୀତରେ ସଂପର୍କ ସ୍ଥାପନ କରିଥିଲେ ପୁଣେ ପୁଲିସ୍ର ଓକିଲ କୋର୍ଟ୍ରେ କହିଛନ୍ତି ଯେ ସହ ଅଭିଯୁକ୍ତ ରୋନା ୱିଲସନ୍ ଏବଂ ସୁରେନ୍ଦ୍ର ଗାଡ୍ଲିଙ୍କ ଲ୍ୟାପ୍ଟପ୍ରୁ ଉଦ୍ଧାର କରାଯାଇଥିବା ତଥ୍ୟରୁ କ୍ଷଣାପଡ଼ିଛି ଯେ ସେ ହିଜ୍ବୁଲ୍ ମୁଜାହିଦ୍ଦିନ୍ ସନ୍ତାସବାଦୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ନାଭଲାଖାଙ୍କ ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ଓ ଅନ୍ୟାନ୍ୟ ଅପରାଧ ପାଇଁ ଗିରଫ୍ କରାଯାଇଛି ତାଙ୍କ ବିରୁଦ୍ଧରେ ଏଫ୍ଆଇଆର୍କୁ ରଦ୍ଦ କରିବା ପାଇଁ ସେ କୋର୍ଟ୍ର ଦ୍ୱାରସ୍ଥ ହୋଇଥିଲେ ଇତିମଧ୍ୟରେ ବିଚାରପତି ରଞ୍ଜିତ୍ ମୋରେ ଓ ଭାରତୀ ଡାଙ୍ଗରେଙ୍କ ଖଣ୍ଡପୀଠ ନାଭଲାଖାଙ୍କ ଗିରଫ୍ଦାରୀରୁ ସୁରକ୍ଷା ମିଆଦକୁ ବୃଦ୍ଧି କରିଛନ୍ତି ମହା ଡବଲ୍ସ ଓ୍ବେଜେସ୍ ମହାରାଷ୍ଟ୍ର ସରକାର ଦୋକାନ ସମେତ ବିଭିନ୍ନ ପ୍ରତିଷାନରେ କାର୍ଯ୍ୟ କରୁଥିବା ରାଜ୍ୟର ସମସ୍ତ ଶ୍ରମିକମାନଙ୍କର ସର୍ବନିମ୍ନ ମକ୍ତୁରିକୁ ଦୁଇଗୁଣ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କିଷ୍ଣୁ ଦେବବର୍ମା ଅଗରତାଲାଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟ ସରକାର ଏଡିବିର ସହାୟତା ଲୋଡ଼ିବା ପରେ ତ୍ରିପୁରା ରାଜ୍ୟ ବିଦ୍ୟୁତ୍ ନିଗମ ପାଇଁ ବ୍ୟାଙ୍କ୍ ପକ୍ଷରୁ ଏହି ଅର୍ଥ ମଞ୍ଜୁର କରାଯାଇଛି ଶ୍ରୀ ବର୍ମା ଆହୁରି କହିଛନ୍ତି ଯେ ଅନ୍ତମୋଦିତ

ଶକ୍ତି ବିଭାଗ ସଚିବ ଅଜୟ କୁମାର ଭାଲ୍ଲାଙ୍କୁ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଶାଳୟରେ ସ୍ୱତନ୍ତ୍ର ଅଧିକାରୀ ଭାବେ ତୁରନ୍ତ ସ୍ଥାନାନ୍ତରିତ କରାଯାଇଛି ସେହିପରି ଅର୍ଥ ମନ୍ତ୍ରଣାଳୟ ଅଧୀନସ୍ଥ ଆର୍ଥିକ ବ୍ୟାପାର ବିଭାଗର ସଚିବ ସୁବାସ ଚନ୍ଦ୍ର ଗର୍ଗଙ୍କୁ ଶକ୍ତି ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ବରିଷ୍ଣ ଆଇଏଏସ୍ ଅଧିକାରୀ ଅତନୁ ଚକ୍ରବର୍ତ୍ତୀଙ୍କୁ ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି ପିଏମ୍ ବୋରିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ର ନୂତନ ପ୍ରଧାନମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିଥିବା ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ପିଟ୍ କରି ଶ୍ରୀ ମୋଦୀ ତାଙ୍କର ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବୁ କ୍ଷେତ୍ରରେ ଭାରତ ବ୍ରିଟେନ୍ ମଧ୍ୟରେ ସଫପର୍କକୁ ସୁଦୂଢ଼ କରିବା ଦିଗରେ ସେ ଶ୍ରୀ ଜନ୍ସନ୍ଙ୍କ ସହ କାର୍ଯ୍ୟ କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ଥେରେସା ମେ ମହାରାଣୀଙ୍କୁ ତାଙ୍କର ଇସ୍ତଫାପତ୍ର ପ୍ରଦାନ କରିବା ପରେ କନ୍ଜରଭେଟିଭ୍ ପାର୍ଟି ନେତା ବୋରିସ୍ ଜନ୍ସନ୍ ଗତକାଲି ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ପଦଭାର ଗ୍ରହଣ କରିଛନ୍ତି

ଏସିୟ ରୌପ୍ୟ ପଦକ ବିଜେତା ଦୀପକ ପୁରୁଷ ବିଭାଗରେ ମାତ୍ର ଦୁଇ ମିନିଟ୍ ସମୟରେ ତାଙ୍କର ପ୍ରତିଦୃନ୍ଦ୍ୱୀ ଥାଇଲାଣ୍ଡର ସମଖ୍ ସେହାନ୍ଙ୍କ କପାଳରେ ଆଘାତ ଦେବା ଫଳରେ ପ୍ରଥମ ରାଉଣ୍ଡରେ ମ୍ୟାଚ୍କୁ ସମାପ୍ତ କରିଦିଆଯାଇଥିଲା ଯାହାଫଳରେ ଦୀପକକୁ ବିଜେତା ଘୋଷିତ କରାଯାଇଥିଲା